କୋଚି ବିମାନ ବନ୍ଦର ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି

ଭାରତୀୟ ମହିଳା ହକି ଟିମ୍ ଆଜି ଚୀନ୍ ବିପକ୍ଷରେ ସେମିଫାଇନାଲ୍ ମ୍ୟାଚ୍ ଖେଳିବ ପିଏମ୍ ବାରାଣାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସରକାର ଆଗୁଆ ସତର୍କତାମୂଳକ ସ୍ୱାସ୍ଥ୍ୟସେବା ଉପରେ ଆଲୋକପାତ କରୁଛନ୍ତି ଯାହା ଗରିବ ଓ ମଧ୍ୟବିଭବର୍ଗକୁ ସବୁଠୁ ବେଶୀ ସାହାଯ୍ୟ କରିବ ଆଜି ସକାଳେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବାରାଣାସୀର ବିଜେପି କର୍ମୀମାନଙ୍କ ସହ ବାର୍ତ୍ତାଳାପ କରି ଶ୍ରୀ ମୋଦି କହିଛନ୍ତି ଶସ୍ତାରେ ସ୍ୱାସ୍ଥ୍ୟସେବା ଯୋଗାଇଦିଆଯିବା ଅତ୍ୟନ୍ତ ଜରୁରୀ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ନାଗରିକ ଭାବେ ପ୍ରତ୍ୟେକ ଯୋଗ୍ୟ ଭାରତୀୟ ଭୋଟର ତାଲିକାରେ ସେମାନଙ୍କ ନାମ ଅନ୍ତର୍ଭୁକ୍ତ କରିବା ଉଚିତ ଓ ତା' ସହିତ ସେମାନଙ୍କ ନିକଟରେ ଥିବା ଲୋକମାନଙ୍କର ନାମ ଯେପରି ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବ ସେଥିପ୍ରତି ଯତ୍ନବାନ ହେବା ଆବଶ୍ୟକ ସେ କହିଛନ୍ତି ଏ କ୍ଷେତ୍ରରେ ସଚେତନତା ଅତ୍ୟନ୍ତ ଅପରିହାଯ୍ୟ ଶ୍ରୀ ମୋଦି କହିଛନ୍ତି ବିଭିନ୍ନ ସରକାରୀ ଯୋଜନାର ସୁଫଳ ଗରିବଲୋକମାନଙ୍କ ନିକଟରେ ପହଞ୍ଚାଇବା ସମସ୍ତଙ୍କର କର୍ତ୍ତବ୍ୟ ବିମ୍ଷ୍ଟେକ୍ ବୈଦେଶିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ବିକେ ସିଂ ବିମ୍ଷ୍ଟେକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହ କାର୍ଯ୍ୟ କରିବା ପାଇଁ ଭାରତର ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି କାଠମାଣ୍ଡୁରେ ଷୋଡ଼ଶ ବିମ୍ଷ୍ଟେକ୍ ମନ୍ତ୍ରୀସରୀୟ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ସିଂ କହିଛନ୍ତି ଭାରତ ଏହି ଅଞ୍ଚଳକୁ ନିରାପଦ ସମୃଦ୍ଧ ତଥା ଶକ୍ତିଶାଳୀ କରିବା ପାଇଁ ଉସର୍ଗୀକୃତ ଭାବେ କାର୍ଯ୍ୟ କର୍ୁଛି ନେପାଳ ବୈଦେଶିକ ମନ୍ତ୍ରୀ ପ୍ରଦୀପ କୁମାର ଗ୍ୟାଓ୍ବାଲି ତାଙ୍କର ଉଦ୍ଘାଟନୀ ଅଭିଭାଷଣରେ କହିଛନ୍ତି ବିମ୍ଷ୍ଟେକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଦୀର୍ଘଦିନରୁ ଐତିହାସିକ ଓ ଭୌଗୋଳିକ ସଫପର୍କ ରହିଆସିଛି ଓ ଏହି ଅଞ୍ଚଳର ଦେଶଗୁଡ଼ିକର ଅସୀମ କ୍ଷମତା ରହିଛି ସେ କହିଛନ୍ତି ଆଞ୍ଚଳିକ ଅଭିବୃଦ୍ଧି ଓ ସମୃଦ୍ଧି ହାସଲ ପାଇଁ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବା ଜରୁରୀ ଏଥିସହିତ ଅଗ୍ରାଧିକାର କ୍ଷେତ୍ରଗୁଡ଼ିକରେ ମଧ୍ୟ ସହଯୋଗର ଆବଶ୍ୟକତା ରହିଛି

ଆସନ୍ତାକାଲିଠାରୁ ଚତୁର୍ଥ ବିମ୍ଷ୍ଟେକ୍ ଶିଖର ବୈଠକ ଆରମ୍ଭ ହେବ ବିମ୍ଷ୍ଟେକ୍ ସଦସ୍ୟ ଦେଶଗୁଡ଼ିକର ମୁଖ୍ୟମାନଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଅଂଶଗ୍ ହଣ କରିବେ କେରଳ ଫ୍ଲୁଡ୍ କେରଳ ବନ୍ୟାରେ ବ୍ୟାଙ୍କ ଓ ବୀମା କମ୍ପାନିଗୁଡ଼ିକ ଦ୍ୱାରା କରାଯାଉଥିବା ରିଲିଫ୍ ଓ ଥଇଥାନ କାର୍ଯ୍ୟର ସମୀକ୍ଷା ଲାଗି ଏକ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଦଳ ଆଜି ରାଜ୍ୟକୁ ଗସ୍ତ କରୁଛି ଅର୍ଥରାଷ୍ଟ୍ରମନ୍ତ୍ରୀ ପୋନ୍ ରାଧାକ୍ରିଷ୍ଣନ୍ ଦଳର ନେତୃତ୍ୱ ନେଉଥିବା ବେଳେ ଅତିରିକ୍ତ ସଚିବ ଦେବାଶିଷ ପଣ୍ଡା ଓ ଅର୍ଥନୈତିକ ଉପଦେଷ୍ଟା ଏନ୍ ଶ୍ରୀନିବାସ ରାଓ ଏଥିରେ ସାମିଲ ହୋଇଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ଅବସ୍ଥିତ ବ୍ୟାଙ୍କ ଶାଖା ଓ ଏଟିଏମ୍ କିଓସ୍କୋଗୁଡ଼ିକୁ ଖୋଲିବା ଏବଂ ରଣ ପଇଠର ସମୟସୀମା ସଂପ୍ରସାରଣ ସମେତ ବିଭିନ୍ନ ରିଲିଫ୍ କାର୍ଯ୍ୟ ସେମାନେ ଆରମ୍ଭ କରିଛନ୍ତି ବିଭିନ୍ନ ବୀମା କମ୍ପାନି ମଧ୍ୟ ବନ୍ୟା ସମ୍ଭନ୍ଧୀୟ କ୍ଲେମ୍ଗୁଡ଼ିକର ସମାଧାନ ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ କହିଛନ୍ତି ରାଜ୍ୟର ପୁନଃନିର୍ମାଣ ପାଇଁ ସରକାର ଖୁବ୍ ଶୀଘ୍ର ଏକ ଯୋଜନା ପ୍ରସ୍ତୁତ କରିବେ ତରୁବନନ୍ତପୁରମ୍ଠାରେ ସେ ସାମ୍ବାଦିକମାନଙ୍କ କହିଛନ୍ତି ଆସନ୍ତାକାଲି ରାଜ୍ୟ ବିଧାନସଭାର ଏକ ଦିନିକିଆ ବୈଠକ ବସି ପରିସ୍ଥିତି ଉପରେ ଆଲୋଚନା ହେବ ଓ ସରକାର କ୍ରିୟାନୁଷ୍ଠାନ ଯୋଜନାକୁ ଚୂଡ଼ାନ୍ତ କରିବେ ଇତିମଧ୍ୟରେ କୋଚି ଆନ୍ତର୍ଜାତିକ ବିମାନ ବନ୍ଦରରେ ବିମାନ ସେବା ଆଜିଠାରୁ ଆରମ୍ଭ ହୋଇଛି ଏନ୍ଡିଏ ସିଏମ୍ସ୍ ମିଟ୍ ନ୍ରଆଦିଲ୍ଲୀରେ ଅନୁଷ୍ଠିତ ଏନ୍ଡିଏ ମୁଖ୍ୟମନ୍ତ୍ରୀମାନଙ୍କ ସମ୍ମିଳନୀରେ ସାମାଜିକ ନ୍ୟାୟ ଜାତୀୟ ନିରାପତ୍ତା ଓ କଲ୍ୟାଣମୂଳକ ଯୋଜନା ଆଦି ବିଷୟ ମୁଖ୍ୟ ନିର୍ବାଚନ ପ୍ରସଙ୍ଗ ଭାବେ ସ୍ଥାନ ପାଇଛି ଗତକାଲି ବିଚ୍ଚେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କର ଦିନ ବ୍ୟାପୀ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳିତ ଓ ଅନ୍ୟାନ୍ୟ ପଛୁଆବର୍ଗ ଗରିବ ଓ କୃଷକମାନଙ୍କ ସମେତ ସମାଜର ସବୁବର୍ଗର ମଙ୍ଗଳ ପାଇଁ ତାଙ୍କ ସରକାର ନେଇଥିବା କଲ୍ୟାଣମୂଳକ ଯୋଜନଗୁଡ଼ିକର ତାଲିକା ପ୍ରସ୍ତୁତ କରିଥିଲେ ବୈଠକ ସଂକ୍ରାନ୍ତରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ କହିଥିଲେ ଲୋକସଭା ନିର୍ବାଚନ ଓ ତିନୋଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ପ୍ରତ୍ୟେକ ରାଜ୍ୟର ପ୍ରସ୍ତୁତି ସଂକ୍ରାନ୍ତରେ ପାର୍ଟି ନେତାମାନେ ଆଲୋଚନା କରିଥିଲେ ରମଣ ସିଂ କହିଥିଲେ ରବି ଫସଲ ଓ ଖରିଫ୍ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦିଗରେ ମୋଦି ସରକାର ନେଇଥିବା ନିଷ୍ପଭି କୃଷକମାନଙ୍କୁ ବହୁତ ଲାଭ ପହଞ୍ଚାଇଛି ରାଜନାଥ ସିଂ ଅରୁଣ ଜେଟ୍ଲୀ ଓ ନୀତିନ ଗଡ଼କରୀଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ବୈଠକରେ ଅଂଶଗ୍ରହଣ କରିଥିଲେ

ଅତିରିକ୍ତ ପୋଲିସ୍ କମିଶନର ଶିବାଜୀ ବୋଡ୍ଖେ ଆକାଶବାଣୀକୁ କହିଛନ୍ତି ଗୌତମ ନବ୍ଲଖା ଓ ସୁଧା ଭରଦ୍ୱାଜଙ୍କ ଟ୍ରାଞ୍ଜିଟ୍ ରିମାଣ୍ଡ୍ ମିଳିବା ପରେ ସେମାନଙ୍କୁ ପୁଣେ ଅଣାଯାଇ କୋର୍ଟରେ ହାକର କରାଯିବ ଭୀମାକୋରେଗାଓଁ ହିଂସା ମାମଲାରେ ସେମାନଙ୍କୁ ଗିରଫ କରାଯାଇଥିଲା

ବେଆଇନ କାର୍ଯ୍ୟକଳାପ ଅଭିଯୋଗରେ ଗତକାଲି ସେ ଗିରଫ ହୋଇଥିଲେ ନବଲ୍ଖାଙ୍କ ଆବେଦନର ଶୁଣାଣି ନ ହେବା ପର୍ଯ୍ୟନ୍ତ ତାଙ୍କୁ ଦିଲ୍ଲୀରୁ ସ୍ଥାନାନ୍ତରିତ ନ କରାଯିବାକୁ ଗତକାଲି ଅଦାଲତ ନିର୍ଦ୍ଦେଶ ଦେଇଥିଲେ ମହାରାଷ୍ଟ୍ର ପୋଲିସ୍ ନବଲ୍ଖାଙ୍କୁ ପୁଣେ ନେବାକୁ ଚାହୁଁଛି ଇସି ଏମ୍ପି ମଧ୍ୟପ୍ରଦେଶର ଆଗାମୀ ବିଧାନସଭା ନିର୍ବାଚନ ସୂଚାରୁରୂପେ ସଫପନ୍ନ କରାଇବା ଲାଗି ନିର୍ବାଚନ କମିଶନ ଆଜି ରାଜ୍ୟରେ ଏହାର ବୈଠକ ଜାରି ରଖିବ ନିର୍ବାଚନ କମିଶନ ନିରାପତ୍ତା ଓ ନିର୍ବାଚନ ପରିଚାଳନା ଆଦି ପ୍ସଙ୍ଗ ଉପରେ ରାଜ୍ୟର ବରିଷ୍ଣ ଅଫିସରମାନଙ୍କ ସହ ଆଲୋଚନା କରିବ ମୁଖ୍ୟ ନିର୍ବାଚନ କମିଶନର ଓପି ରାଓ୍ୱତ' ନିର୍ବାଚନ କମିଶନର ସ୍ତନୀଲ ଅରୋରା ଓ ଅଶୋକ ଲାଓ୍ନାସା ଏବଂ ଅନ୍ୟ ବରିଷ୍ଣ ଅଫିସରମାନଙ୍କ ସହ ଗତକାଲି ଭୋପାଳରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ବୈଠକରେ ଯୋଗଦେଇଥିଲେ ଜାନ୍ଧୁ କାଶ୍ମୀର ଜାଞ୍ଚୁ କାଶ୍ମୀର ଅନନ୍ତନାଗ ଜିଲ୍ଲାରେ ଆଜି ସକାଳୁ ମୁନିଓ୍ବାଡ ଅଞ୍ଚଳରେ ଦୀର୍ଘ ତିନିଘଣ୍ଟା ଧରି ଚାଲିଥିବା ଗୁଳି ବିନିମୟରେ ଜଣେ ଦୁର୍ଦ୍ଦାନ୍ତ ହିଜିବୁଲ୍ କମାଣ୍ଡର ସମେତ ଦୁଇଜଣ ସନ୍ତାସବାଦୀ ପ୍ରାଣ ହରାଇଛନ୍ତି ଆମର ହସ୍ତଗତ ହୋଇଥିବା ବିଭିନ୍ନ ଖବର ଅନୁସାରେ କୁଲ୍ଗାମ୍ ଜିଲ୍ଲାର ରେଦୱାନିର ଅଲ୍ତଫ୍ କଚ୍ରୁ ଏଥିରେ ପ୍ରାଣ ହରାଇଛି ସେମାନଙ୍କ ନିକଟରୁ ବହୁ ଅସ୍ତ୍ରଶସ୍ତ କରାଯାଇଛି ପୂର୍ବରୁ ଆଜି ବଡ଼ି ଭୋରୁ ସେମାନଙ୍କର ଉପସ୍ଥିତି ସଂକ୍ରାନ୍ତରେ ଖବର ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା ଏହି ଘଟଣା ପରେ କର୍ତ୍ତୂପକ୍ଷ ଅନନ୍ତନାଗ ଜିଲ୍ଲାର କିଛି ଭାଗ ଓ କୁଲ୍ଗାମ୍ ଜିଲ୍ଲାରେ ଇଷ୍ଟରନେଟ୍ ସେବାକୁ ବାତିଲ୍ କରିଛନ୍ତି ଶ୍ରୀନଗର ଓ ବନିହାଲ୍ ମଧ୍ୟରେ ଟ୍ରେନ୍ ସେବାକୁ ମଧ୍ୟ ବାତିଲ କରାଯାଇଛି ଏନ୍ଆଇଏ ଜାନ୍ମୁ ଜାତୀୟ ତଦନ୍ତ ସଂସ୍କା ଏନ୍ଆଇଏ ଜାମ୍ସର ଅମ୍ପାଲା ଜେଲ୍ ଡେପ୍ରଟି ସୁପରିନ୍ଟେଣ୍ଟେଣ୍ଟ୍ ଫିରୋଜ ଅହଞ୍ଚମଦ ଲୋନିଙ୍କୁ ଗିରଫ କରିଛି ଜେଲ୍ରେ ଥିବା ଜଣେ ଲୋକ ସହ ମିଶି ରାଜ୍ୟର ଯୁବକମାନଙ୍କୁ ପାକିସ୍ତାନ ଅଧିକୃତ କାଶ୍ମୀରକୁ ଅସ୍ତ୍ରଶସ୍ତ ତାଲିମ ନେବାକୁ ପଠେଇବା ଷଡ଼ଯନ୍ତ୍ରରେ ସେ ସାମିଲ ଥିବାର ଅଭିଯୋଗ ରହିଛି ଏକ ବିବୃତିରେ ଏନ୍ଆଇଏ କହିଛି ମୁଖ୍ୟ ଅଭିଯୁକ୍ତ ଇସକ୍ ପାଲା ସମେତ ଲୋନିଙ୍କୁ ଗିରଫ କରାଯାଇଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ସମସ୍ତ କ୍ରୀଡ଼ାବିତ୍ ଓ କ୍ରୀଡ଼ାପ୍ରେମୀଙ୍କୁ ଅଭିନନ୍ଦନ କଣାଇଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି ମେଜର ଧ୍ୟାନଚାନ୍ଦଙ୍କୁ ତାଙ୍କର ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଲୋକମାନେ ସୁସ୍ଥ ରହିବା ପାଇଁ କ୍ରୀଡ଼ାକୁ ପ୍ରାଧାନ୍ୟ ଦେବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋଡ୍ ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଟ୍ୱିଟ୍ କରି ସେ କହିଛନ୍ତି କ୍ରୀଡ଼ାକୁ ଦୈନନ୍ଦିନ ଜୀବନର ଅଂଶ ଭାବେ ଗ୍ରହଣ କରି ଆମେ ସେହି ମହାନ୍ କ୍ରୀଡ଼ାବିତ୍ଙ୍କ ପ୍ରତି ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଅର୍ପଣ କରିପାରିବା

ପୁରୁଷ ଟ୍ରିପୁଲ୍ ଜମ୍ମ୍ ଫାଇନାଲ୍ରେ ରାକେଶ ବାବୁ ଓ ଅର୍ପିନ୍ଦର ସିଂ ପ୍ରମୁଖ ସ୍ଥାନ ହାସଲ କରିବାକୁ ଆଶା ରଖିଛନ୍ତି

ମହିଳା ହକିରେ ଭାରତ ଆଜି ସେମିଫାଇନାଲ୍ରେ ଚୀନ୍କୁ ଭେଟିବ